ଆଲୋଚନାରେ ବିଧାୟକ ପ୍ରଦୀପ ପୁରୋହିତ ମହେଶ ସାହୁ କେ ସୂର୍ଯ୍ୟା ରାଓ ଜୀବନ ପ୍ରଦୀପ ଦାଶ ଓ ଅମର ପ୍ରତାପ ଶତପଥୀଙ୍କ ସମେତ ଅନ୍ୟ ବିଧାୟକମାନେ ଅଂଶଗ୍ରହଶ କରିଥିଲେ

ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଏସ୍ପି ସନ୍ତୋଷ କୁମାର ନାୟକ ମତ ଦେଇଛନ୍ତି

ଏ ସଂପର୍କରେ ମୁଖ୍ୟମନ୍ତୀ କହିଛନ୍ତି ଯେ ଏହି ଘଟଶା ଅତ୍ୟନ୍ତ ଦୁଃଖଦାୟକ ଏବଂ ଏହା ଉପରେ ତଦନ୍ତ କରାଯିବ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ

ଏହାକୁ ଦୃଷ୍ଟିରେ ରଖି ବର୍ଉମାନ ପରିପ୍ରେଷୀରେ ବହୁ ଯୁବ ତଥା ଅନ୍ୟ ବର୍ଗର ଲୋକମାନେ ବିଜେପି ପ୍ରତି ଆଗ୍ରହ ପ୍ରକାଶ କରି ସାମିଲ ହେବାରେ ଲାଗିଛନ୍ତି

ବାଇକ ଆରୋହୀ ଯୁବକ ଜଶକ ଭବାନୀପାଟଣାରୁ କେସିଙ୍ଗା ପଟକୁ ଏକ ବକ୍ୱର ମୋଟର ସାଇକେଲରେ ଯାଉଥିବାବେଳେ ସାମ୍ନା ପଟୁ ଆସୁଥିବା ଏହି ପିକ୍ ଅପ ଭ୍ୟାନଟି ପିଟି ଦେଇଥିଲା ଫଳରେ ଘଟଣାସ୍ତଳରେ ହି ଯୁବକଙ୍କର ମୃତ୍ୟ ଘଟିଥିଲା